ଏହାଛଡ଼ା ସେ ମଧ୍ୟ ବୁଦେଲଖଣ୍ଡ ଏକୁପ୍ରେସ୍ ସଡ଼କର ଶିଳାନ୍ୟାସ କରିବେ

ପିଏମ୍ ଏଫ୍ପିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଚିତ୍ରକୁଟଠାରେ କୃଷକ ଉତ୍ପାଦକ ସଂଗଠନ ବା ଏଫ୍ପିଓର ଶୁଭାରମ୍ଭ କରିବେ

ସେହିଭଳି ଚାଷୀଙ୍କୁ ନୂତନ କୃଷି ଜ୍ଞାନକୌଶଳ ଉନ୍ନତମାନର ବିହନ ସାର କୀଟନାଶକ ଏବଂ ଆବଶ୍ୟକ ସ୍ଥଳେ ଅର୍ଥ ମଧ୍ୟ ଯୋଗାଇବାରେ ଏହା ସହାୟତା କରିବ ଗତକାଲି ନୂଆଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ଡୋମର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଚିତ୍ରକୁଟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଚାଷୀମାନଙ୍କୁ କିଷାନ କ୍ରେଡିଟ୍ କାର୍ଡ ମଧ୍ୟ ବଣ୍ଟନ କରିବେ

ପିଏମ୍ ଚିତ୍ରକୁଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଚିତ୍ରକୁଟଠାରେ ବୁନ୍ଦେଲଖଣ୍ଡ ଏକ୍ଟପ୍ରେସ୍ ଓ୍ୱେ ର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ

ଉତ୍ତର ପ୍ରଦେଶ ସରକାରଙ୍କ ନିର୍ମିତ ହେବାକୁ ଥିବା ଏହି ଏକ୍ପ୍ରେସ୍ ସଡ଼କପଥ ଚିତ୍ରକୁଟ ବାନ୍ଦା ହମିରପୁର ଓ କଲାଓଁ କିଲ୍ଲା ଦେଇ ଯିବ ଏହି ସଡ଼କପଥ ମଧ୍ୟ ବୁନ୍ଦେଲଖଣ୍ଡ ଅଞ୍ଚଳକୁ ଆଗ୍ରା ଲକ୍ଷ୍ନୌ ଏକ୍ୱପ୍ରେସ୍ ସଡ଼କ ଏବଂ ଜମୁନା ଏକ୍ୱପ୍ରେସ୍ ଓ୍ୱେ ସହ ଦେଇ ଦିଲ୍ଲୀ ସହ ସଂଯୋଗ କରିବ

ଭାରତର ବିପୁଳ ପତ୍ରିରକ୍ଷା ଆବଶ୍ୟକତା ରହିଛି ଜଳ ସ୍ଥଳ ଓ ଆକାଶବାହିନୀ ପାଇଁ ଯୁଦ୍ଧାସ୍ତ ତିଆରି କରିବା ତଥା ବୁଡ଼ାସ୍ତ୍ର ଲଡୁଆ ବିମାନ ଓ ହେଲିକପ୍ଟର ଆଦି ନିର୍ମାଣ କ୍ଷେତ୍ରରେ ଆତ୍କନିର୍ଭରଶୀଳ ହେବାକୁ ଭାରତ ଉଦ୍ୟମ କରୁଛି ସେଥିପାଇଁ ପ୍ରତିରକ୍ଷା କରିଡ଼ରମାନ ତିଆରି ହେଉଛି

ଏହିସବୁ ପ୍ରତିରକ୍ଷା କରିଡ଼ର ମଧ୍ୟରୁ ଉତ୍ତର ପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡ଼ର ଅନ୍ୟତମ

ଷ୍ଟାପ୍ ସିଲେକ୍ସନ କମିଶନର ଅଧ୍ୟକ୍ଷ ବ୍ରଜରାଜ ଶର୍ମା ଗତକାଲି କେନ୍ଦ୍ରମନ୍ତ୍ରୀ ଡକ୍କର ଜିତେନ୍ଦ୍ର ସିଂହଙ୍କୁ ଭେଟି ଏ ସଂପର୍କରେ ଅବଗତ କରାଇଥିଲେ ପର୍ଯ୍ୟାୟ କ୍ରମେ ଏହି ପଦଗୁଡ଼ିକୁ ପୂରଣ କରାଯିବ ବୋଲି ସେ କହିଥିଲେ

ପୁଲୱାମା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଗତକାଲି ଜୈସ ଇ ମହଞ୍ମଦର ସଦସ୍ୟ ସାର୍କର ବସୀର ମାର୍ଗେକୁ ଗିରଫ୍ କରିଛି ପୁଲଓ୍ୱାମାର ହଜିବଲ ଅଞ୍ଚଳରେ ରହୁଥିବା ବସୀର ଆତ୍ମଘାତୀ ବୋମା ବିସ୍ଫୋରଣ କରିଥିବା ଆଦିଲ ଅହମ୍ମଦ ଦାରକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଥିବାର ଜଣାପଡ଼ିଛି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବସୀର ଗତବର୍ଷ ଘଟିଥିବା ପୁଲୱାମା ଆକ୍ରମଣ ଘଟଣାରେ ଜଡ଼ିତ ଜେସ୍ ଇ ମହଞ୍ମଦ ସଂଗଠନର ଆତଙ୍କବାଦୀଙ୍କୁ ଅର୍ଥ ବିସ୍କୋରକ ସାମଗ୍ରୀ ଆଦି ଯୋଗାଇ ଦେଇଥିଲା କହ୍ନେୟା ସେଡିସନ୍ ଛାତ୍ର ନେତା କହ୍ନେୟା କୁମାର ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା ଚାଲିବ

ଗତକାଲି ଦିଲ୍ଲୀ ସରକାର ପୁଲିସକୁ ଏହି ମାମଲା ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କହ୍ନେୟା କୁମାର ଜେଏନ୍ୟୁ ଛାତ୍ର ସଂଘର ପୂର୍ବତନ ସଭାପତି ତାଙ୍କ ସହିତ ଉମର ଖାଲିଦ ଓ ଅନିର୍ବାଣ ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ମଧ୍ୟ ଦେଶ ଦ୍ରୋହ ମାମଲା ରୁଜୁ ହୋଇଛି ଦିଲ୍ଲୀ ପୁଲିସ୍ ଏହି ତିନି ଜଣଙ୍କ ବିରୋଧରେ ଗତମାସରେ ଅଭିଯୋଗପତ୍ର ଦାଖଲ କରିଥିଲା ୟୁଏସ୍ ତାଲିୱାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ କହିଛନ୍ତି ଯେ ଯୁଦ୍ଧବିଧ୍ୱସ୍ତ ଆଫଗାନିସ୍ତାନରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟରେ ତାଙ୍କ ଦେଶ ସେଠାକାର ତାଲିବାନ ବିଦ୍ରୋହୀମାନଙ୍କ ସହ ଏକ ରାଜିନାମାରେ ସ୍ୱାକ୍ଷର କରିବ ସେ କହିଛନ୍ତି ଯେ ତାଲିବାନ ଓ ଆଫ୍ଗାନ ସରକାର ଯଦି ତାଙ୍କ ପ୍ରତିଶ୍ରତି ରକ୍ଷା କରନ୍ତି ତାହେଲେ ଆଫଗାନ ଲଢ଼େଇର ସ୍ଥାୟୀ ସମାଧାନ ପାଇଁ ବାଟ ଫିଟିଯିବ ଏବଂ ଆମେରିକା ମଧ୍ୟ ସେଠାରୁ ନିଜର ସୈନ୍ୟ ଫେରାଇ ଆଣିବ ସେ ଆହୁରି କହିଛନ୍ତି ଯେ ଏହି ଚୁକ୍ତିନାମାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଜଣେ ସାକ୍ଷୀ ଭାବରେ ସ୍ୱାକ୍ଷର କରିବେ ଏହାଛଡ଼ା ଏଥିରେ ତାଲିବାନର ପ୍ରତିନିଧି ଆଫ୍ଗାନିସ୍ତାନର ପ୍ରତିନିଧିଙ୍କ ଦସ୍ତଖତ ମଧ୍ୟ ରହିବ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସପର ଏବଂ ଆଫଗାନ ସରକାରଙ୍କ ପ୍ରତିନିଧି ମିଳିତ ଭାବେ ଏହି ଶାନ୍ତିଚୁକ୍ତି ଘୋଷଣାନାମା ପ୍ରକାଶ କରିବେ

ଆଇଏସ୍ଆଇଏସ୍ ଏବଂ ଅଲ୍କାଏଦାର ଅଧିକାଂଶ ଆତଙ୍କବାଦୀ ଓ ନେତାଙ୍କୁ ହତ୍ୟା କିମ୍ବା ଗିରଫ୍ କରାଯାଇଛି ଆଫଗାନିସ୍ତାନ ସରକାରର ସହଯୋଗ କ୍ରମେ ଆମେରିକା ଶାନ୍ତି ପ୍ରତିଷ୍ଠା ଦିଗରେ ସେଠାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି ଇଣ୍ଡିଆ ନ୍ୟୁଜିଲାଣ୍ଡ ନ୍ୟୁଜିଲାଣ୍ଡର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ୍ୱିନ୍ଷ୍ଟନ୍ ପିଟର୍ସ୍ କହିଛନ୍ତି ଯେ ତାଙ୍କ ଦେଶ ଭାରତକୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ମାନ୍ୟତା ଦିଏ

ଏହାକୁ ଶତପ୍ରତିଶତ ଉପଯୋଗ କରିବା ପାଇଁ ଉଦ୍ୟମ ଚାଲିଛି

କରୋନା ଭାଇରସ ଅପ୍ଡେଟ୍ ଷଡ଼ରାଷ୍ଟ୍ରୀୟ ଉପସାଗରୀୟ ସହଯୋଗ ପରିଷଦ ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକର ନାଗରିକମାନଙ୍କୁ ଇସଲାମର ପବିତ୍ରପୀଠ ମକା ଓ ମଦିନା ପରିଦର୍ଶନ ଉପରେ ସାଉଦି ଆରବ ନିଷେଧାଦେଶ ଜାରି କରିଛି କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସାଉଦି ଆରବର ବୈଦେଶିକ ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି ଉପସାଗରୀୟ ସହଯୋଗ ପରିଷଦରେ ସାଉଦି ଆରବ ବ୍ୟତୀତ ସଂଯୁକ୍ତ ଆରବ ଏମିରେଟସ୍ ବାହାରିନ କୁଏତ ଓମାନ ଓ କାତାର ସଦସ୍ୟ ଅଛନ୍ତି

ଅପର ପକ୍ଷରେ ଗତକାଲି ଇରାକର ରାଜଧାନୀ ବାଗଦାଦରେ ଆଉ ଜଣେ ବ୍ୟକ୍ତିଙ୍କର କରୋନା ଦ୍ୱାରା ସଫକ୍ରମିତ ହୋଇଛନ୍ତି

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଇରାନ୍ର ପାର୍ଲାମେଷ୍ଟ ମଜଲିସ୍ର ଅଧିବେଶନକୁ ଗତକାଲିଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି ଇରାନ୍ରେ ଏହି ବ୍ୟାଧି ଭୟଙ୍କର ରୂପ ନେଇଛି

ମେକସିକୋ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସେ ଦେଶରେ ଦୁଇ ଜଣ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ସେହି ଦୁଇ ଜଣ ଇଟାଲୀ ଗସ୍ତରୁ ଫେରିବା ପରେ ପରୀକ୍ଷା ନିରୀକ୍ଷା ସମୟରେ ସେମାନେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ୟୁରୋପୀୟ ରାଷ୍ଟ୍ର ଇଟାଲୀରେ କରୋନା ଭୂତାଣୁ ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି

ଆଇସ୍ଲ୍ୟାଣ୍ଡରେ ମଧ୍ୟ ଏହି ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ସେ ଦେଶ ପକ୍ଷରୁ କୁହାଯାଇଛି ଇଟାଲୀରୁ ପେରିଥିବା ଜଣେ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସାଇପ୍ରସରେ ଆସନ୍ତା ମାସରେ ହେବାକୁ ଥିବା ବିଶ୍ୱକପ୍ ବନ୍ଧ୍ରକ ଚାଳନା ପ୍ରତିଯୋଗିତାର୍ ଓହରି ଯାଇଛି ସେହିଭଳି ଏହି ରୋଗ ଯୋଗୁଁ ନିକଟ ଭବିଷ୍ୟତରେ ହେବାକୁ ଥିବା ବିଶ୍ୱର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗୀତାକୁ ସ୍ଥଗିତ କିମ୍ବା ବାତିଲ କରାଯାଇଛି

ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିବା ସହ ସବୁ ଦେଶକୁ ସତର୍କ କରାଇ ଦେଇଛି ଏହା ମଧ୍ୟ ସାହାରା ଉପାନ୍ତ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ପହଞ୍ଚି ଯାଇଥିବାରୁ ସେଠାରେ ମହାମାରୀ ରୂପ ନେଇପାରେ ବୋଲି ବିଶ୍ୱ ବ୍ୟାଙ୍କ୍ କହିଛି ଏହାର ପ୍ରଭାବରେ ବିଶ୍ୱର ପ୍ରମୁଖ ଅର୍ଥ ବଜାରଗୁଡ଼ିକ ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖା ଦେଇଛି କ୍ରିକେଟ୍ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖ୍ରୀଷ୍ଟଚର୍ଚ୍ଚର ହେଗ୍ଲି ଓଭାଲଠାରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି ଟସ୍ ଜିତି ନ୍ୟୁଜିଲାଣ୍ଡ ଫିଲ୍ଟିଂ କରିବାକୁ ନିଷ୍ପଭି ନେଇଛି